ଏଥଲାଗି ପୁଲିସ୍ ପକ୍ଷର୍ ସ୍ବରକ୍ଷା ବ୍ୟବସ୍ତାକୁ କଡ଼ାକଡ଼ି କରାଯାଇଛି

ବିଭାଗୀୟ ସଚିବ ଭାସ୍କରଜ୍ୟୋତି ଶର୍ମା ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଏହି ନିର୍ଦ୍ଦେଶନାମା କାରି କରିଛନ୍ତି

ଏମ୍ଏସ୍ପ ଦୀପାବଳି ପୂର୍ବରୁ ଦେଶର କୃଷକମାନଙ୍କ ସକାଶେ କେନ୍ଦ୍ର ସରକାର ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି

ବିଶେଷକରି ଦକ୍ଷିଣ ଓ ଉପକ୍ଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ଜଶାପଡ଼ିଛି

ଏଥିସହ ସଂପୂକ୍ତ ଅଞ୍ଚଳରେ ଲୋକମାନଙ୍କୁ ଟୀକାକରଶ କରାଯିବା ସହ ସେମାନଙ୍କଠାରୁ ବିଭିନୁ ତଥ୍ୟ ସଂଗ୍ରହ କରାଯାଉଛି